ପିଏମ୍ ଆସିଆନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକ୍ଠାରେ ଷୋଡ଼ଶ ଆସଆନ୍ ଭାରତ ଶିଖର ବୈଠକରେ ସହ ଅଧ୍ୟକ୍ଷତା କରି ଭାରତ ଓ ଆସିଆନ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରିବେ ଏଥିସହ ଶ୍ରୀ ମୋଦୀ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଜେନେରାଲ୍ ପ୍ରୟୁତ୍ ଚାନ୍ ଓ ଚା ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକେ ୱିଡୋଡୋ ଓ ମ୍ୟାମାର୍ ଷ୍ଟେଟ୍ କାଉନ୍ସେଲର୍ ଅଙ୍ଗ୍ ସାନ୍ ସୁ କିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ଆଦିତ୍ୟ ବିର୍ଲା ଗ୍ରପ୍ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଧ୍ୟ ଯୋଗ ଦେବେ ଆକାଶବାଣୀ ସହ କଥାବାର୍ତ୍ତା ବେଳେ ଆଦିତ୍ୟ ବିର୍ଲା ଗ୍ରପ୍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା କହିଛନ୍ତି ଭାରତକୁ ବିଭିନ୍ନ ପୁଞ୍ଜିନିବେଶକାରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପଗୁଡ଼ିକ ସ୍ୱାଗତ ଯୋଗ୍ୟ ଆମ ସମ୍ଭାଦଦାତା କହିଛନ୍ତି ଆସିଆନ୍ ଦେଶଗୁଡ଼ିକ ସହ ଭାରତର ସମ୍ପର୍କ ଆମ ବୈଦେଶିକ ନୀତିର ପ୍ରମୁଖ ସ୍ତମ୍ଭ ଏବଂ ଦେଶର ଆକୁ ଇଷ୍ଟ ପଲିସିର ମୂଳଦୁଆ ପ୍ରେଜ୍ ସିକ୍କିମ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସିକ୍କିମ୍ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଗାଙ୍ଗଟକ୍ର ମନନ କେନ୍ଦ୍ରଠାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସିକ୍କିମ୍ ରାଜ୍ୟପାଳ ଗଙ୍ଗା ପ୍ରସାଦ ମଧ୍ୟ ଯୋଗଦେବେ ମୁଖ୍ୟମନ୍ତ୍ରୀ ପିଏସ୍ ତମଙ୍ଗ ସମ୍ମାନୀୟ ଅତିଥି ଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ବିଶ୍ୱବିଦ୍ୟାଳୟ କୁଳାଧିପତି ଲେଫନାଣ୍ଟ ଜେନେରାଲ୍ ଡିବିଶେଖତ୍କାର୍ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ଭିପି କର୍ଣ୍ଣାଟକ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ସୁସ୍ଥ ଜୀବନଯାପନ ପାଇଁ ଆମ ପୂର୍ବ ପୁରୁଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜୀବନଶୈଳୀକୁ ଆପଶେଇବାକୁ ପରାମର୍ଶ ଦେଇଛନ୍ତି ସେହିପରି ମହାନ ସାଧୁସନ୍ତଙ୍କ ଦ୍ୱାରା ଅନ୍ୟର ସେବା କରିବା ପଥ ଅନୁସରଣ କରିବାକୁ ସେ କହିଛନ୍ତି ଗତକାଲି କର୍ଣ୍ଣାଟକର ମହିଶୁରଠାରେ ଜେଏସ୍ଏସ୍ ଉଚ୍ଚତର ଶିକ୍ଷା ଓ ଗବେଷଣା ଅନୁଷ୍ଠାନର ସମାବର୍ଭନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ ଏହା କହିଛନ୍ତି ଅସନ୍ତୁଳିତ ଜୀବନଯାପନ ଏବଂ ଆଧୁନିକ ଖାଦ୍ୟାଭ୍ୟାସ ମଣିଷକୁ ଅନେକ ରୋଗରେ ପକାଉଛି ସେ କହିଛନ୍ତି ଏକ ସ୍କୁସ୍ଥ ଜୀବନଯାପନ ପାଇଁ ଯୋଗାଭ୍ୟାସ ଏବଂ ଉଚିତ୍ ଖାଦ୍ୟ ଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ହୋମ୍ ମ୍ୟାପ୍ ନବଗଠିତ ଜାମ୍ଗୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ର ଶସିତ ଅଞ୍ଚଳକୁ ନେଇ ଭାରତର ନୂତନ ମାନଚିତ୍ର ଉନ୍ମୋଚିତ ହୋଇଛି

ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ସୂତ୍ରରୁ ପ୍ରକାଶ ଯେ ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଦୁଇଟି ଜିଲ୍ଲା କାର୍ଗିଲ୍ ଓ ଲେହକୁ ସ୍ଥାନିତ କରାଯାଇଥିଲା ବେଳେ ଅନ୍ୟ ସମସ୍ତ ଜିଲ୍ଲାଗୁଡ଼ିକ ପୂର୍ବ ଭଳି କେନ୍ଦ୍ରଶାସିତ ଅଞ୍ଚଳ ଜାନ୍ମୁ କାଶ୍ମୀରରେ ରହିଛି ଅନ୍ୟ ପକ୍ଷରେ ଲଦାଖର ଉପରାଜ୍ୟପାଳ ଆର୍କେ ମାଥୁର ଗତକାଲି ନୂଆଦିଲ୍ଲୀଠାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳର ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସେ ଶ୍ରୀ ଶାହାଙ୍କୁ ସାକ୍ଷାତ କରିଚ୍ଛନ୍ତି

ମୁମ୍ୟାଇଠାରେ କ୍ୟାବିନେଟ୍ ସବ୍କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ଏହି ନିଷ୍ପଭି ନେଇଛନ୍ତି

କ୍ଷତିଗ୍ରସ୍ତ ହୋଇଥିବା ଫସଲ ମଧ୍ୟରେ ଧାନ କପା ଜବାର୍ ସୋୟାବିନ୍ ଆଦି ରହିଛି କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ସଂପୂକ୍ତ ଅଞ୍ଚଳର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସହାୟତା ପାଇଁ କେନ୍ଦ୍ରକୁ ନିବେଦନ କରାଯାଇଥିବା ଶ୍ରୀ ଫଡ଼ନଭିସ୍ ସାମ୍ବାଦିକମାନଙ୍କୁ କହିଛନ୍ତି ତେବେ କେନ୍ଦ୍ରୀୟ ସହାୟତାକୁ ଅପେକ୍ଷା ନ କରି ରାଜ୍ୟ ସରକାର ନିଜ ପାର୍ଷିରୁ ଏହି ସହାୟତା ଦେବାକୁ ନିଷ୍ପଭି ନେଇଛନ୍ତି ଇରାନୀ ନିର୍ଭୟା ପାର୍ଷିକୁ ବିନିଯୋଗ କରି ସରକାର ଦେଶର ପ୍ରତ୍ୟେକ ଜିଲ୍ଲାରେ ମାନବ ଚାଲାଣ ନିରୋଧୀ ୟୁନିଟ୍ ପ୍ରତିଷ୍ଠା କରିବେ ଏହି ପାଣ୍ଠି ବିନିଯୋଗରେ ଦେଶର ପ୍ରତ୍ୟେକ ଥାନାରେ ମହିଳା ହେଲ୍ସ ଡେସ୍କ୍ ପ୍ରତିଷ୍ଠା କରାଯିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମତି ଇରାନୀ ଟ୍ୱିଟ୍ କରି କହିଛନ୍ତି ଏହି ପଦକ୍ଷେପ ମହିଳାମାନଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ସହ ସେମାନଙ୍କ ମନରେ ନିରାପତ୍ତା ମନୋଭାବକୁ ଅଧିକ ଦୂଢ଼ କରିବ ବୋଲି ସେ କହିଛନ୍ତି

ପରସ୍କର ମଧ୍ୟରେ ସହଯୋଗ ବିପର୍ଯ୍ୟୟ ମୁକାବିଲା ଅଭ୍ୟାସ ଜ୍ଞାନ ଅଭିଜ୍ଞତା ଓ ପ୍ରଯୁକ୍ତି ବିଦ୍ୟାର ଆଦାନ ପ୍ରଦାନ ଏହି ସମରାଭ୍ୟାସର ଲକ୍ଷ୍ୟ ରହିଛି ସାଂଘାଇ ସହଯୋଗ ସଂଗଠନର ଆଠଟି ଯାକ ଦେଶ ଭାରତ ଚୀନ୍ କାଜାକସ୍ଥାନ କିର୍ଗିଜ୍ସ୍ଥାନ ପାକିସ୍ତାନ ରୁଷ ତାଜିକ୍ସ୍ତାନ ଓ ଉଜ୍ବେକିସ୍ତାନ ଏହି ସମରାଭ୍ୟାସରେ ଯୋଗ ଦେବେ ଛଟ ପୂଜା ଦେଶର ବିଭିନ୍ନ ସ୍ଥାନରେ ଚାରି ଦିନ ଧରି ପାଳନ କରାଯାଉଥିବା ଛଟ ପୂଜା ଆଜି ସକାଳେ ଉଦୀତ ସ୍ୱର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ସହ ଶେଷ ହେବ

ବିହାରରେ ଗଙ୍ଗା କୋଷି ଗଶ୍ତକ ଏବଂ ସୋନ ନଦୀର ବିଭିନ୍ନ ଘାଟରେ ସକାଳୁ ସୂର୍ଯ୍ୟ ପୂଜା ପାଇଁ ଭକ୍ତମାନେ ଏକାଠି ହେବାରେ ଲାଗିଛନ୍ତି ସେହିପରି ପାଟନା ଜିଲ୍ଲାରେ ଥିବା ଉଲାର ସ୍ୱର୍ଯ୍ୟ ମନ୍ଦିର ସମେତ ଔରଙ୍ଗାବାଦର ଦେଓ ଏବଂ ନାଳନ୍ଦାର ବଡ଼ଗାଓଁ ସ୍ୱର୍ଯ୍ୟ ମନ୍ଦିରରେ ସ୍ୱର୍ଯ୍ୟ ପ୍ରଜା ପାଇଁ ସକାଳୁ ଭକ୍ତଙ୍କ ଭିଡ଼ ଲାଗି ରହିଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛଟ ପୂଜା ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ହେଲ୍ଥ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ନୂଆଦିଲ୍ଲୀ ସ୍ଥିତ ସଫଦରଜଙ୍ଗ୍ ହସ୍କିଟାଲ୍ରେ ରୋବଟିକ୍ ସର୍ଜରୀ ସେବାକୁ ଲୋକର୍ପିତ କରିଛନ୍ତି ଜଟିଳ ଅସ୍ତସ୍ଥତା କ୍ୟାନସର ଏବଂ କିଡ୍ନୀ ଅକାମୀ ଥିବା ରୋଗୀମାନଙ୍କର ଅସ୍ତ୍ରୋପ୍ରଚାର ଓ ଚିକିତ୍ସା କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବା ସହ ଏହା ମଧ୍ୟରେ କମ୍ ସମୟରେ ଅଧିକ ରୋଗୀଙ୍କୁ ଅସ୍ତ୍ରୋପ୍ରଚାର କରାଯାଇ ପାରିବ ଏହି ସେବା ଦ୍ୱାରା ଦୀର୍ଘ ଦିନ ଧର ଅସ୍ତ୍ରୋପ୍ରଚାର ପାଇଁ ଅପେକ୍ଷା କରିଥିବା ରୋଗୀମାନଙ୍କର ତାଲିକା ହ୍ରାସ ପାଇବ

ମୃତ୍ୟୁ ଦଣ୍ଡ ପାଇଥିବା ଏହି ଚାରି ଜଣ ଅଭିଯୁକ୍ତ ହେଉଛନ୍ତି ଇମ୍ରାନ୍ ସାହାଜାଦ ଫାରୁକ ସାବୁଦ୍ଦିନ୍ ଏବଂ ସରିଫ୍

ତେବେ ଏହି ଅଭିଯୁକ୍ତ ମଧ୍ୟରୁ ଇମ୍ରାନ୍ ଏବଂ ଫାରୁକ୍ ପାକିସ୍ତାନୀ ନାଗରିକ ବୋଲି ଜଣାପଡ଼ିଛି ରକନୀକାନ୍ତ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତଙ୍କୁ ଭାରତ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋହବର ସୁବର୍ଣ୍ଣ ଜୟନ୍ତୀ ଆଇକନ୍ ପୁରସ୍କାର ପାଇଁ ମନୋନୀତ କରାଯାଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଏହି ସମ୍ମାନଜନକ ପୁରସ୍କାର ପାଇଁ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଅଧିନାୟକ ବିରାଟ୍ କୋହଲି ବିଶ୍ରାମ ନେଉଥିବା କାରଣରୁ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ ଆକାଶବାଣୀ ପକ୍ଷରୁ ଏହି ମ୍ୟାଚ୍ର ଧାରାବିରଣୀ ଉଭୟ ହିନ୍ଦୀ ଓ ଙ୍ଗରାଜୀରେ ପ୍ରସାରଣ କରାଯିବ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ଦୁଇଦିନିଆ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ର ସ୍କୋରକୁ ନେଇ ଉଭୟ ଦଳକୁ ବିଜେତା ଘୋଷିତ କରାଯାଇଛି